ସେ ଗାନ୍ଧିନଗରଠାରେ ଭାଏବ୍ରାଣ୍ଟ ଗ୍ଲୁଜରାଟ ଗ୍ଲୋବାଲ୍ ଟ୍ରେଡ୍ ଶୋ ଉଦ୍ଘାଟନ କରିବା ସହ ବିଭିନ୍ନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ

ସେଠାରେ ସେ କ୍ୟୁମେଳାରେ ଯୋଗ ଦେବା ସହ ବିଭିନ୍ନ କାର୍ଯ୍ୟକ୍ରମରେ ଭାଗ ନେବେ

ପିଏମ୍ ଗୁଜରାଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆକିଠୁ ଏକ ତିନି ଦିନିଆ ଗୁଜରାଟ ଗସ୍ତରେ ଯାଉଛନ୍ତି ସେ ଗାନ୍ଧିନଗରଠାରେ ଭାଏବ୍ରାଷ୍ଟ୍ ଗୁଜରାଟ ଗ୍ଲୋବାଲ୍ ଟ୍ରେଡ୍ ସୋକୁ ଉଦ୍ଘାଟନ କରିବେ ଏକ ସରକାରୀ ଇସ୍ତାହାର ଅନୁସାରେ ଏହି କାର୍ଯ୍ୟକ୍ରମ ନବମ ଭାଏବ୍ରାଷ୍ଟ୍ ଗ୍ଲୁଜରାଟ ଗ୍ଲୋବାଲ୍ ସମିଟ୍ ବା ଶିଖର ବାର୍ତ୍ତାର ଅଂଶବିଶେଷ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଏହି ତିନିଦିନିଆ ସମ୍ମିଳନୀକୁ ଉଦ୍ଘାଟନ କରିବେ

ଏହା ସହିତ ପ୍ରଧାନମନ୍ତ୍ରୀ ଅହମ୍ମଦାବାଦ୍ଠାରେ ନବନର୍ମିତ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଆର୍ୟୁବିଜ୍ଞାନ ସଂସ୍ଥାନକୁ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି ଅହମ୍ମଦାବାଦ ପୌର ନିଗମ ପକ୍ଷରୁ ଏହି ସୁପର ସ୍ୱେସାଲିଟି ହସ୍କିଟାଲ୍ ନିର୍ମିତ ହୋଇଛି ଏଥିରେ ସର୍ବାଧୁନିକ ଚିକିତ୍ସା ବ୍ୟବସ୍ଥା ସହ ଏୟାର୍ ଆମ୍ଭୁଲାନ୍ୱ ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ରହିଛି ଏହାଛଡ଼ା ସାମରବତୀ ନଦୀ କୃଳରେ ଅନୁଷ୍ଠିତ ଅହମ୍ମଦାବାଦ ସପିଂ ଫେଷ୍ଟିଭାଲ୍କୁ ପ୍ରଧାନମନ୍ତ୍ରୀ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି ଏହା ଭାରତରେ ଏହି ଧରଣର ପ୍ରଥମ କାର୍ଯ୍ୟକ୍ରମ ଯାହା ବ୍ୟବସାୟିକମାନଙ୍କୁ ନିଜର ଉତ୍ପାଦକୁ ପ୍ରଦର୍ଶନ କରିବା ସହ ବିକ୍ରିବଟାର ସ୍ରଯୋଗ ଯୋଗାଇଥାଏ ଏହି ଉଭୟ ସ୍ଥାନରେ ପ୍ରଧାନମନ୍ତ୍ରୀ ଜନସାଧାରଣଙ୍କୁ ଉଦ୍ବୋଧନ ଦେବେ

ଏହି ଅବସରରେ ସେ କିଛି ବଛାବଛା ସାଧୁ ଓ ସନ୍ଧ୍ୟାସିଙ୍କୁ ଭେଟିବେ ପ୍ରୟାଗଠାରେ ରାଷ୍ଟ୍ରପତି ମଧ୍ୟ ମହର୍ଷି ଭରଦ୍ୱାରଜଙ୍କର ପ୍ରତିମ୍ଭିକ୍ ଅନାବରଣ କରିବା ସହ ଅରେଲ୍ର ପରମାର୍ଥ ନିକେତନଠାରେ ଚାଲିଥିବା ବିଶ୍ୱ ଶାନ୍ତି ମହାଯଜ୍ଞରେ ଭାଗ ନେବେ

ଏହି କାର୍ଯ୍ୟକ୍ରମକୁ ପରମାର୍ଥ ନିକେତନ ହରିଜନ ସେବକ ସଂଘ ଏବଂ ଆନ୍ତର୍ଜାତିକ ସଂଗଠନ ୱାସ୍ ମିଳିତ ଭାବେ ଆୟୋଜନ କରିଛନ୍ତି ସୁଷମା ପିବିଡି କେନ୍ଦ୍ର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ କହିଛନ୍ତି ଯେ ଆସନ୍ତା ସପ୍ତାହରେ ବାରାଣସୀରେ ଆରମ୍ଭ ହେଉଥିବା ପ୍ରବାସୀ ଭାରତୀୟ ଦିବସରେ ପ୍ରବାସୀ ଭାରତୀୟମାନଙ୍କର ନୂଆ ପିଢ଼ି ସହିତ ସମ୍ପର୍କ ଯୋଡ଼ିବା ପାଇଁ ଗୁରୁତ୍ୱ ଦିଆଯିବ

ପ୍ରବାସୀ ଭାରତୀୟ ଦିବସରେ ନରଓ୍ୱେର ଏମ୍ପି ହିମାଂଶୁ ଗୁଲାଟି ଏବଂ ନ୍ୟୁଜିଲାଣ୍ଡର ଏମ୍ପି ଚରଣଜୀତ୍ ସିଂହ ବକ୍କି ମୁଖ୍ୟ ଅତିଥି ଭାବେ ଯୋଗ ଦେବେ

ପ୍ରେଜ୍ ଜଜେଜ୍ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସୁପ୍ରିମ୍କୋର୍ଟର ବିଚାରପତି ଭାବେ ଜଷ୍ଟିସ୍ ସଞ୍ଜିବ ଖାନ୍ନା ଓ କଷ୍ଟିସ୍ ଦିନେଶ୍ ମାହେଶ୍ୱରୀଙ୍କ ପଦୋନ୍ନତିକୁ ଅନୁମୋଦନ କରିଛନ୍ତି ଜଷ୍ଟିସ୍ ଖାନ୍ନା ଏବେ ଦିଲ୍ଲୀ ହାଇକୋର୍ଟର ବିଚାରପତି ଥିବାବେଳେ ଜଷ୍ଟିସ୍ ମାହେଶ୍ୱରୀ କର୍ଷ୍ଣାଟକ ହାଇକୋର୍ଟର ମୁଖ୍ୟ ବିଚାରପତି ଅଛନ୍ତି ସୁପ୍ରିମ୍କୋର୍ଟର ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ କଲେଜିୟମ୍ ଏହି ଦୁଇ ବିଚାରପତିଙ୍କ ପଦୋନ୍ନତିକୁ ଅନୁମୋଦନ କରିଥିଲା

କଲାମ୍ ସାଟ୍ ଉପଗ୍ରହଟି ଛାତ୍ରଛାତ୍ରୀଙ୍କ ପାଠ ପଢ଼ାରେ ସହାୟତା ଦେବାକୁ ଉଦ୍ଦିଷ୍ଟ ତେଣୁ ଏହାକୁ ଷ୍ଟୁଡେଣ୍ଟ ସାଟେଲାଇଟ୍ ବୋଲି କୁହାଯାଉଛି ମାଇକ୍ରୋ ସାଟ୍ ଆର୍ ଉପଗ୍ରହଟି ଭ୍ରପୃଷ୍ଠର ଚିତ୍ର ଉତ୍ତୋଳନ କରିବାକ୍ ଉଦ୍ଦିଷ୍ଟ ଶାହା ସ୍ୱାଇନ୍ ଫ୍ଲୁ ବିଜେପି ସଭାପତି ଅମିତ ଶାହା ସ୍ୱାଇନ୍ ଫ୍ଲରେ ଆକ୍ରାନ୍ତ ହୋଇ ଦିଲ୍ଲୀ ସ୍ଥିତ ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନ ଏମସ୍ରେ ଭର୍ତ୍ତି ହୋଇଛନ୍ତି ଏକ ଟ୍ୱିଟ୍ରେ ଶ୍ରୀ ଶାହା ଜଣାଇଛନ୍ତି ଯେ ତାଙ୍କର ଚିକିତ୍ସା ଚାଲିଛି ଏବଂ ଖୁବ୍ ଶୀଘ୍ର ସେ ଭଲ ହୋଇଯିବେ ନିଶ୍ୱାସ ପ୍ରଶ୍ୱାସରେ କଷ୍ଟ ଅନୁଭବ କରିବା ସହ ଛାତିରେ ଯନ୍ତ୍ରଣା ହେବାରୁ ଗତକାଲି ରାତିରେ ଶ୍ରୀ ଶାହା ହସ୍କିଟାଲ୍ରେ ଭର୍ତ୍ତି ହୋଇଥିଲେ ଓଡ଼ିଶା କଂଗ୍ରେସ ଓଡ଼ିଶା ପ୍ରଦେଶ କଂଗ୍ରେସର କାର୍ଯ୍ୟକାରୀ ସଭାପତି ନବ କିଶୋର ଦାସ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି ସେ ତାଙ୍କର ଇସ୍ତଫାପତ୍ର କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧିଙ୍କୁ ପଠାଇ ଦେଇଛନ୍ତି ତାଙ୍କ ନିର୍ବାଚନ ମଣ୍ଡଳୀର ଲୋକମାନଙ୍କ ଇଛାକୁ ଦୃଷ୍ଟିରେ ରଖି ସେ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି ବୋଲି ଶ୍ରୀ ଦାସ ଇସ୍ତଫାପତ୍ରରେ ଉଲ୍ଲେଖ କରିଛନ୍ତି

ସେ ମଧ୍ୟ କଂଗ୍ରେସର ପ୍ରାଥମିକ ସଭ୍ୟ ପଦର୍ ଇସ୍ତଫା ଦେଇଛନ୍ତି

ଏହି ଘଟଣା ନେଇ ଭାରତ ପାକିସ୍ତାନଠାରେ ତୀବ୍ର ପ୍ରତିବାଦ ଜଣାଇଛି ବୈଦେଶିକ ମନ୍ତ୍ରଣାଳୟ ସୂତ୍ରରୁ ପ୍ରକାଶ ଯେ ଏହି ଘଟଣା ପରେ ଭାରତ ପକ୍ଷରୁ ନ୍ ଆଦିଲ୍ଲୀ ସ୍ଥିତ ପାକ୍ ଉଚାୟୁକ୍ତଙ୍କୁ ଗତକାଲି ସମନ କରାଯାଇଥିଲା ଏବଂ ପାକିସ୍ତାନୀ କାର୍ଯ୍ୟର ତୀବ୍ର ପ୍ରତିବାଦ କରାଯାଇଥିଲା ବିନା କାରଣରେ ଭାରତୀୟ ସୀମା ଭିତରକୁ ଗୁଳିଗୋଳା ମାଡ଼ ଏବଂ ଆତଙ୍କବାଦୀଙ୍କୁ ଭାରତରେ ଅନୁପ୍ରବେଶ ପାଇଁ ପାକିସ୍ତାନ ସହାୟତା କରୁଥିବା କଥା ଭାରତ ପାକ୍ ଦୃତଙ୍କୁ ଜଣାଇବା ସହ ତୁରନ୍ତ ଏହାକୁ ବନ୍ଦ କରିବାକୁ କହିଥିଲା

କୁଷ୍ଟ ନିରାକରଣ ଦିଗରେ ତାଙ୍କର ଉଲ୍ଲେଖନିୟ ଅବଦାନ ପାଇଁ ସାସାକାୱା ଏହି ପୁରସ୍କାର ପାଇବାକୁ ମନୋନିତ ହୋଇଛନ୍ତି

ପୁରସ୍କାର ବାବଦରେ ପ୍ରତ୍ୟେକ ବିଜେତାଙ୍କୁ ଏକ କୋଟି ଟଙ୍କା ଓ ମାନପତ୍ର ପ୍ରଦାନ କରାଯାଇଥାଏ

ଏ ସମ୍ପର୍କରେ ସ୍ନଚନା ଦେଇ କେନ୍ଦ୍ର ମାନବ ସମ୍ଭଳ ବିକାଶ ମନ୍ତ୍ରୀ ପ୍ରକାଶ କାୱେଡେକର କହିଛନ୍ତି ଯେ ପାଠ୍ୟକ୍ରମ ହ୍ରାସ କରିବା ଲକ୍ଷ୍ୟ ହେଲା ପିଲାମାନଙ୍କୁ ଖେଳକୁଦ ଏବଂ ଅନ୍ୟାନ୍ୟ ଦକ୍ଷତା ବିକାଶ ପାଇଁ ଯଥେଷ୍ଟ ସମୟ ଦେବା

ୟୁକେ ବ୍ରେକ୍ଜିଟ୍ ୟୁରୋପୀୟ ସଂଘରୁ ବ୍ରିଟେନ୍ ଓହରି ଆସିବା ସଂକ୍ରାନ୍ତ ପ୍ରସ୍ତାବ ବ୍ରେକ୍ଜିଟ୍ ନେଇ ବ୍ରିଟିସ୍ ପ୍ରଧାନମନ୍ତ୍ରୀ ଥେରେସା ମେ ଦେଶର ପାଲାମେଷ୍ଟରେ ପରାଭବର ସମ୍ମୁଖୀନ ହେବା ପରେ ସେ ଏକ ଆସ୍ଥା ଭୋଟ୍ ଲୋଡ଼ିଥିଲେ ଏହି ଆସ୍ଥା ଭୋଟ୍ରେ ସେ ବିଜୟୀ ହୋଇଛନ୍ତି ଏବଂ ତାଙ୍କ ସରକାର ଉପରୁ ବିପଦ ହଟିଛି

ଏହା ଫଳରେ ବ୍ରିଟେନ୍ରେ ପାର୍ଲାମେଣ୍ଟ ନିର୍ବାଚନ ହେବା ନେଇ ଯେଉଁ କଳ୍ପନା ଜନ୍ମନା ଚାଲିଥିବା ତାହାର ଅବସାନ ଘଟିଛି ୟୁରୋପୀୟ ସଂଘରୁ ଅପସରି ଆସିବାକୁ ଦେଶବାସୀଙ୍କୁ ଯେଉଁ ପ୍ରତିଶ୍ରତି ଦିଆଯାଇଛି ତାହା ଅବଶ୍ୟ ପାଳନ କରାଯିବ ବୋଲି ପ୍ରଧାନମନ୍ତ୍ରୀ ଥେରେସା ମେ ଏହି ଅବସରରେ କହିଛନ୍ତି ମାଉଟେନ୍ ସତ୍ୟର୍ପ ସିଦ୍ଧାନ୍ତ ପ୍ରଥମ ଭାରତୀୟ ତଥା ସର୍ବକନିଷ୍ଣ ପୁର୍ଷ ପର୍ବତାରୋହୀ ଭାବେ ସମସ୍ତ ସାତଟି ମହାଦେଶରେ ଥିବା ଉଚ୍ଚତମ ଗିରିଶୂଙ୍ଗ ଆରୋହଣ କରିଛନ୍ତି ଗତକାଲି ଆଷ୍ଟାର୍କଟିକାରେ ଥିବା ମାଉଣ୍ଟ ସିଡ୍ଲେର ଉଚ୍ଚତମ ଶୂଙ୍ଗ ଆରୋହଣ କରି ସତ୍ୟରୂପ ଐତିହାସିକ ସଫଳତା ହାସଲ କରିଛନ୍ତି

ଦକ୍ଷିଣ କୋଲକତାର ହରିଦେବପୁର ଅଞ୍ଚଳର ସତ୍ୟରୂପ ପେଶାରେ ଜଣେ ସଫ୍ଟୱେୟା ଇଞ୍ଜିନିୟର ବ୍ୟାଡ୍ମିଣ୍ଟ କୁଆଲାଲମ୍ପୁରଠାରେ ଆୟୋଜିତ ମାଲେସିୟାନ୍ ମାଷ୍ଟର୍ସ ବ୍ୟାଡ୍ମିକ୍ଷନ୍ରେ ଆଜି କିଦାୟୀ ଶ୍ରୀକାନ୍ତ ସାଇନା ନେହେଓ୍ୱାଲଙ୍କ ସମେତ ଅନ୍ୟ ତିନି ଜଣ ଭାରତୀୟ ଖେଳାଳି ପ୍ରିକ୍ୱାର୍ଟର ଫାଇନାଲ୍ ଖେଳିବେ ପୁରୁଷ ସିଙ୍ଗଲ୍ବରେ ସପ୍ତମ ମାନ୍ୟତା ପ୍ରାପ୍ତ ଶ୍ରୀକାନ୍ତ ହଂକକଂଗର ଓ୍ବଙ୍ଗ୍ ୱିଙ୍ଗ୍ କିଙ୍କ ମଧ୍ୟରେ ମୁକାବିଲା ହେବାକୁ ଥିବାବେଳେ ପାରୁପାଲି କଶ୍ୟପ୍ ଇଣ୍ଡୋନେସିଆର ଆନ୍ଧୋନୀ ସିନିସୁକା ଗିବଟିଙ୍ଗ୍ଙ୍କୁ ଭେଟିବେ

ମହିଳା ଡବଲ୍ୱରେ ଅଶ୍ୱିନୀ ପୁନାପା ଓ ଏନ୍ସିକି ରେଡି ଯୋଡ଼ି ଇଣ୍ଡୋନେସିଆ ଯୋଡ଼ି ନି କେଟୁଟ୍ ମହାଦେବୀ ଓ ରିଜ୍କି ଅମେଲିଆ ପ୍ରଦୀପ୍ତାଙ୍କୁ ଭେଟିବେ ଖେଲୋ ଇଣ୍ଡିଆ ପୁଣେଠାରେ ଚାଲିଥିବା ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ାରେ ମହାରାଷ୍ଟ୍ର ପଦକ ତାଲିକାରେ ଶୀର୍ଷରେ ରହିଛି